ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବିଜେପି ମୁଖପାତ୍ର ନଳୀନ କୋହଲିଙ୍କ ସହ ସାମାଜିକ ଗଣମାଧ୍ୟମରେ ଏ ବିଷୟ ଜଣାଇ କହିଛନ୍ତି ରାଷ୍ଟ୍ରାୟତ ବ୍ୟାଙ୍କ୍ଗୁଡ଼ିକ କୌଣସି ବନ୍ଧକ ନ ରଖି ସ୍ୱୟଂକୃତ ଉପାୟରେ ଋଣ ବଣ୍ଟନ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି ସେ କହିଛନ୍ତି ଏହି ଯୋଜନା ଅନୁସାରେ କରାଯାଇଥିବା ଘୋଷଣା ଦ୍ୱାରା ଦେଶରେ ଅର୍ଥନୈତିକ କାର୍ଯ୍ୟକଳାପ ନିର୍ବିଘ୍ନରେ ଚାଲିବା ସକାଶେ ଏକ ଦୂତ୍ ଭିଭିଭୂମି ସ୍ଥାପନ ହୋଇପାରିବ ଅର୍ଥମନ୍ତ୍ରୀ କହିଛନ୍ତି ଦୀର୍ଘ ଦିନରୁ ପଡ଼ିରହିଥିବା ବିଭିନ୍ନ କ୍ଷେତ୍ରରେ ସଂସ୍କାର ବିଷୟ ମଧ୍ୟ ଏଥିରେ ଉଲ୍ଲେଖ ରହିଛି କିଛି ପ୍ରଶ୍ୱର ଉତ୍ତର ଦେବାକୁ ଯାଇ ସେ କହିଛନ୍ତି ଏହି ସହାୟତା ଲୋକମାନଙ୍କ ହାତକୁ ତୁରନ୍ତ ନଗଦ ଅର୍ଥ ଦେବା ମଧ୍ୟରେ କେବଳ ସୀମିତ ନୁହେଁ ଏହା ନିଯୁକ୍ତି ସୃଷ୍ଟି କରିବା ସହ ଫାଇଦା ବୃଦ୍ଧି କରିବା ପାଇଁ ମଧ୍ୟ ଉଦ୍ଦିଷ୍ଟ ଅର୍ଥମନ୍ତ୍ରୀ ପୁଣି କହିଛନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କ୍ ଠିକ୍ ସମୟରେ ଋଣ ପରିଷୋଧ ଉପରେ ରିହାତି ବିଷୟରେ ଘୋଷଣା କରିଛି ସେ କହିଛନ୍ତି ଏହା ଯୋଗୁଁ ପୁଞ୍ଜି ବଜାରରେ ସହଜରେ ନଗଦ ଉପଲବ୍ଧ ହେବ

ଏକ ଟ୍ୱିଟ୍ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଶ୍ରୀ ରାଜପକ୍ଷେଙ୍କ ନେତୃତ୍ୱରେ ଶ୍ରୀଲଙ୍କା କୋଭିଡ୍ ନାଇଷ୍ଟିନ୍ର ଫଳପ୍ରଦ ମୁକାବିଲା କରୁଛି ଶ୍ରୀଲଙ୍କାକୁ ଏ ଦିଗରେ ଭାରତ ସହାୟତା କାରି ରଖିବ ବୋଲି ଶ୍ରୀ ମୋଦୀ କହିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଦୁଇଦେଶ ଭାରତ ସହାୟତାରେ ଶ୍ରୀଲଙ୍କା ବିକାଶ ମ୍ରଳକ ପ୍ରକଚ୍ଚଗୁଡ଼ିକୁ ତ୍ୱରାନ୍ୱିତ କରିବାକୁ ଏକମତ ହୋଇଛନ୍ତି ଶ୍ରୀଲଙ୍କାର ଅର୍ଥନୈତିକ ଅଭିବୃଦ୍ଧି ଦିଗରେ ନିଆଯାଇଥିବା ପଦକ୍ଷେପଗୁଡ଼ିକ ବିଷୟରେ ଶ୍ରୀ ରାଜପକ୍ଷେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଜଣାଇଛନ୍ତି ଭାରତୀୟ ବେସରକାରୀ କ୍ଷେତ୍ରର ଅଂଶଗ୍ରହଣରେ ଶ୍ରୀଲଙ୍କାରେ ପୁଞ୍ଜିନିବେଶ ବୃଦ୍ଧିର ସମ୍ଭାବନା ସଂକ୍ରାନ୍ତରେ ଦୁଇ ନେତା ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀଲଙ୍କାର ଜନସାଧାରଣଙ୍କ ସୁସ୍ଥ ଜୀବନ କାମନା କରିଛନ୍ତି ଶ୍ରୀ ମୋଦୀ ମରିସସ୍ ପ୍ରଧାନମନ୍ତ୍ରୀ ପ୍ରବୀନ୍ଦ କଗନ୍ନାଥଙ୍କ ସହ ମଧ୍ୟ ଟେଲିଫୋନ୍ରେ କଥାବାର୍ତ୍ତା କରିଛନ୍ତି ମରିସସ୍ ସରକାର କୋଭିଡ୍ ନାଇଷ୍ଟିନ୍ର ସଫଳତାର ସହ ମୁକାବିଲା କରୁଥିବାରୁ ସେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଏକ ଟ୍ୱିଟ୍ କରି ଶ୍ରୀ ମୋଦୀ କହିଛନ୍ତି ଭାରତ ଓ ମରିସସ୍ର ଜନସାଧାରଣଙ୍କ ମଧ୍ୟରେ ଯୁଗଯୁଗରୁ ସାଂସ୍କୃତିକ ସମ୍ପର୍କ ରହି ଆସିଛି ମରିସସ୍ର ଏହି ସଂକଟମୟ ଘଡ଼ିରେ ଭାରତ ତା ପାଖରେ ଛିଡ଼ା ହୋଇଛି ବୋଲି ଶ୍ରୀ ମୋଦୀ କହିଛନ୍ତି ମରିସସ୍ ପ୍ରଧାନମନ୍ତ୍ରୀ ଅମ୍ପନ୍ ଗର୍ଷିବାତ୍ୟାରେ ପ୍ରାଣ ହରାଇଥିବା ଲୋକମାନଙ୍କ ଉଦ୍ଦେଶ୍ୟରେ ଶୋକବାର୍ତ୍ତା ଜଣାଇଛନ୍ତି ଅପରେସନ୍ ସାଗର କାର୍ଯ୍ୟକ୍ରମର ଅଂଶସ୍ୱରୂପ ମରିସସ୍କୁ ଆଇଏନ୍ଏସ୍ କେଶରୀରେ ସହାୟତା ପଠାଇଥିବାରୁ ସେ ଶ୍ରୀ ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଦୁଇ ନେତା ବିଭିନ୍ନ କ୍ଷେତ୍ର ଉପରେ ସହଯୋଗ ବୃଦ୍ଧି ଉପରେ ଆଲୋଚନା କରିଛନ୍ତି ଆଇଏନ୍ଏସ୍ କେଶରୀ ଭାରତୀୟ ନୌବାହିନୀର ଆଇଏନ୍ଏସ୍ କେଶରୀ ଅତ୍ୟାବଶ୍ୟକ ଔଷଧପତ୍ର ବହନ କରି ମରିସସ୍ର ପୋର୍ଟ ଲୁଇସ୍ରେ ପହଞ୍ଚିଛି ମରିସସ୍କୁ ଏଥରକୁ ମିଶାଇ ଭାରତ ଦ୍ୱିତୀୟ ଥର ପାଇଁ ଏଭଳି ଔଷଧପତ୍ର ପଠାଇଛି ମରିସସ୍ ସ୍ୱାସ୍ଥ୍ୟ ମନ୍ତ୍ରୀ କୈଳେସ ଜଗୁତପାଲ୍ ସେହି ଔଷଧପତ୍ରଗୁଡ଼ିକୁ ଗ୍ରହଣ କରିଛନ୍ତି ଆଇଏନ୍ଏସ୍ କେଶରୀରେ ଭାରତର ଏକ ଚିକିହକ ଦଳ ମଧ୍ୟ ମରିସସ୍ ଯାଇଛନ୍ତି ସେମାନେ ମରିସସ୍ ସ୍ୱାସ୍ଥ୍ୟ କର୍ତ୍ତ୍ପକ୍ଷଙ୍କ ସହ ମିଶି କାର୍ଯ୍ୟ କରିବେ ମରିସସ୍ର ଅନ୍ଦ୍ରରୋଧ କ୍ରମେ ଭାରତ ସରକାର ଏହି ଔଷଧପତ୍ର ଓ ଚିକିତ୍ସକ ଦଳଙ୍କୁ ସେଠାକୁ ପଠାଇଛନ୍ତି

ଏହି ବିମାନଗ୍ରଡ଼ିକ ଆଗାମୀ ତିନି ମାସ ପର୍ଯ୍ୟନ୍ତ ଚଳାଚଳ କରିବ ଏହି ବିମାନଗ୍ରଡ଼ିକ ପାଇଁ ସର୍ବନିମ୍ବ ଓ ସର୍ବାଧିକ ଭଡ଼ା ନିର୍ଦ୍ଧାରଣ କରାଯାଇଛି ଆମ ସମ୍ଭାଦଦାତା ଜଣାଇଛନ୍ତି ପ୍ରାୟ ଦୁଇ ମାସର ବ୍ୟବଧାନ ପରେ ଦେଶ ଭିତରେ ସୋମବାରଠାରୁ ବିମାନ ଚଳାଚଳ ଆରମ୍ଭ ହେବ

କୋଭିଡ୍ ନାଇଷ୍ଟିନ୍ କଟକଣା ଲାଗୁ ଯୋଗୁଁ ଏହି ସଫଳତା ମିଳିଛି

ରେଳବାଇ ପକ୍ଷରୁ ଗତ ପହିଲାରୁ ଶ୍ରମିକ ସ୍କେଶାଲ୍ ଟ୍ରେନ୍ଗୁଡ଼ିକର ଚଳାଚଳ ଆରମ୍ଭ କରାଯାଇଛି ଏହି ଟ୍ରେନ୍ଗୁଡ଼ିକରେ ସ୍ଥାନାନ୍ତରିତ ଶ୍ରମିକ ତୀର୍ଥଯାତ୍ରୀ ବିଭିନ୍ନ ସ୍ଥାନରେ ଅଟକି ରହିଥିବା ପର୍ଯ୍ୟଟକ ଛାତ୍ରଛାତ୍ରୀ ଓ ଅନ୍ୟ ଲୋକମାନେ ନିଜ ନିକ୍କର ବାସସ୍ଥାନକୁ ଫେରୁଛନ୍ତି ଦୁଇଟି ରାଜ୍ୟ ମଧ୍ୟରେ ସହମତି ସୃଷ୍ଟି ହେବା ପରେ ରେଳବାଇ ସମ୍ପକ୍ତ ରାଜ୍ୟଗ୍ରଡ଼ିକ ମଧ୍ୟରେ ଟ୍ରେନ୍ ଚଳାଚଳ ପାଇଁ ବ୍ୟବସ୍ଥା କରୁଛି ଏହି ଟ୍ରେନ୍ଗୁଡ଼ିକର ଚଳାଚଳ ପାଇଁ ରେଳବାଇ ଓ ରାଜ୍ୟ ସରକାରମାନେ ନୋଡାଲ୍ ଅଫିସରମାନଙ୍କୁ ନିଯୁକ୍ତ କରିଛନ୍ତି ରେଳବାଇ ବୋର୍ଡ ଚେୟାରମ୍ୟାନ୍ ବିନୋଦ କୁମାର ଯାଦବ କହିଛନ୍ତି ଶ୍ରମିକ ସ୍ୱେଶାଲ୍ ଟ୍ରେନ୍ଗୁଡ଼ିକର ସୂଚାରୁରୂପେ ଚଳାଚଳ ପାଇଁ ସମନ୍ୱୟ ରକ୍ଷା ଦିଗରେ ଅଫିସରମାନେ କାର୍ଯ୍ୟ କରୁଛନ୍ତି

ହୁନର ହାଟ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁକ୍ତାରଆବାସ ନକବୀ କହିଛନ୍ତି ଆସନ୍ତା ସେପ୍ଟେମ୍ଭର ମାସରୁ ହୁନରହାଟ ପୁର୍ନବାର ଖୋଲିବ ଏଥରକର ହୁନରହାଟର ଶୀର୍ଷକ ସ୍ଥାନୀୟରୁ ଆର୍ନ୍ତଜାତିକ ରଖାଯିବ ସେ କହିଛନ୍ତି ଏଥରକର ହୁନରହାଟରେ ପୂର୍ବାପେକ୍ଷା ଅଧିକ ହସ୍ତଶିଳ୍ପୀ ଅଂଶଗ୍ରହଣ କରିବେ

କୋଭିଡ ନାଇଷ୍ଟିନ୍ ସଂକ୍ରମଣ ଯୋଗୁଁ ଏହାକୁ ବନ୍ଦ ରଖାଯାଇଛି ଶ୍ରୀ ନକ୍ବୀ କହିଛନ୍ତି ହୁନରହାଟରେ ଦେଶର ବିଭିନ୍ନ ପ୍ରାନ୍ତରୁ ଆସୁଥିବା ହସ୍ତଶିଳ୍ପୀ ମାନଙ୍କର ସାମଗ୍ରୀର ପ୍ରଦର୍ଶନ ହୋଇଥାଏ

ମନ୍ତ୍ରୀ କହିଛନ୍ତି ସର୍ବସାଧାରଣମାନଙ୍କ ମଧ୍ୟରେ ଏହାର ଲୋକପ୍ରିୟତା ବୃଦ୍ଧି ପାଇବାରେ ଲାଗିଛି ହୁନରହାଟରେ ଦେଶର ହସ୍ତଶିଳ୍ପୀମାନଙ୍କ ଦ୍ୱାରା ନିର୍ମିତ ପଦାର୍ଥ ଗୁଡ଼ିକର ପ୍ରଦର୍ଶନ ହୋଇଥାଏ ଗତ ଫେବୃୟାରୀ ମାସରେ ନୂଆଦିଲ୍ଲୀର ଇଣ୍ଡିଆ ଗେଟ୍ଠାରେ ଅନୁଷ୍ଠିତ ହୁନରହାଟ ଗସ୍ତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ହସ୍ତଶିଳ୍ପୀମାନଙ୍କ ଦ୍ୱାରା ନିର୍ମିତ ପଦାର୍ଥ ଗୁଡ଼ିକର ପ୍ରଶଂସା କରିବା ସହ ସେଗୁଡ଼ିକର ଅଧିକ ଉତ୍ପାଦନ ପାଇଁ ସେମାନଙ୍କୁ ଉତ୍କାହିତ କରିଥିଲେ ସେ କହିଥିଲେ ହୁନରହାଟ କଳା ଓ ହସ୍ତଶିଳ୍ପର ପ୍ରଦର୍ଶନ ପାଇଁ ଏକ ଉପଯୁକ୍ତ ମଞ୍ଚ ସାବ୍ୟସ୍ତ ହୋଇଛି ଏହା ମାଧ୍ୟମରେ ଅନ୍ୟ ଲୋକଙ୍କର ସ୍ୱପ୍ନ ସାକାର ହୋଇଥିବାର ପ୍ରଧାନମନ୍ତ୍ରୀ କହିଥିଲେ ମନ୍ତ୍ରୀ କହିଛନ୍ତି ହୁନରହାଟ ଆୟୋଜନ ହେବା ସମୟରେ ଶାରିରୀକ ଦୂରତା ବଜାୟ ରଖିବା ପରିସ୍କାର ପରିଚ୍ଚନୃତା ନିୟମର ପାଳନ କରାଯିବା ମାସ୍କ ବ୍ୟବହାର କରାଯିବା ଓ ପରିବେଶକୁ ସଫାସୁତୁରା ରଖିବା ଆଦିପ୍ରତି ବିଶେଷ ଗୁରୁତ୍ୱ ଦିଆଯିବ 'ଜାନ୍ ଭି କହାନ୍ ଭି' ନାମକ ଏକ ସ୍ୱତନ୍ତ୍ର ପାଭିଲିୟନ ଖୋଲାଯିବାର ଯୋଜନା ରହିଛି

ଆଗାମୀ ଦିନ ଗୁଡ଼ିକରେ ଦିଲ୍ଲୀ ପ୍ରୟାଗରାଜ ଭୋପାଳ ଜୟପୁର ମୁମ୍ବାଇ ବେଙ୍ଗାଲୁରୁ ଚେନ୍ନାଇ କୋଲକାତା ଅହମ୍ମଦାବାଦ ଲକ୍ଷ୍ରୌ ଓ ଆହୁରି ଅନେକ ସହରରେ ହୁନରହାଟ ଗ୍ରଡ଼ିକର ଆୟୋଜନ କରାଯିବ

ବନ୍ଦେ ଭାରତ ମିଶନ ବନ୍ଦେ ଭାରତ ମିଶନ ଅନ୍ତସାରେ ଏୟାର ଇଷ୍ଠିଆର ଏକ ବିମାନ ଆଜି ମାଲେରୁ ଆସି ନ୍ତାଦିଲ୍ଲୀରେ ପହଞ୍ଚୁଛି

ବେଙ୍ଗାଲ୍ରରେ ଅବତରଣ କରିଥିବା ବିମାନଟିରେ କର୍ଷାଟକ ତାମିଲନାଡ଼ ଓ ଆନ୍ଧ୍ରପ୍ରଦେଶର ଲୋକମାନେ ଥିଲେ ଆକି ନୂଆଦିଲ୍ଲୀ ଆସିବାକୁ ଥିବା ବିମାନଟିରେ ଦିଲ୍ଲୀ ହରିୟାନା ଓ ଚଣ୍ଡିଗଡର ଲୋକମାନେ ଆସିବେ